କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସେ ପେନ୍ସନ୍ ଯୋଜନାର ଶ୍ରଭାରମ୍ଭ କରିଛନ୍ତି

ପିଏମ୍ କିଷାନ୍ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଝାଡ଼ଖଣ୍ଡର ରାଞ୍ଚଠାରେ ପ୍ରଧାନମନ୍ତ୍ରୀ କିଷାନ୍ ମାନ୍ଧନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ବ୍ୟବସାୟୀ ଓ ସ୍ୱରୋଜଗାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ପେନ୍ସନ୍ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି

ଏହି ପେନ୍ସନ୍ ଯୋଜନାର ଲାଭ ଉଠାଇବାପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ପ୍ଲାଷ୍ଟିକ୍ ବ୍ୟବହାରରୁ ବିରତ ରହି ନିରାପଦ ପରିବେଶ ଅଭିଯାନକୁ ସମର୍ଥନ କରିବାପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କହିଛନ୍ତି ଶ୍ରୀ ମୋଦି ଝାଡ଼ଖଣ୍ଡର ସାହବ୍ଗଞ୍ଜଠାରେ ଭାରତର ଦ୍ୱିତୀୟ ବହୁମୁଖୀ ନଦୀ ସମ୍ୟନ୍ଧୀୟ ଟର୍ମିନାଲ୍କୁ ଉଦ୍ଘାଟନ କରିଛନ୍ତି ଏହାକୁ ଡିଜିଟାଲ୍ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ରାଞ୍ଚିରୁ ଉଦ୍ଘାଟନ କରାଯାଇଛି

ଶ୍ରୀ ମୋଦୀ ମଧ୍ୟ ଝାଡ଼ଖଣ୍ଡ ସଚିବାଳୟ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଞ୍ଚିର ଧୁରବାଠାରେ ସେ ଝାଡ଼ଖଣ୍ଡ ବିଧାନସଭା ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି

ବରିଷ୍ଠ ଭାରତୀୟ କୃଟନୀତିଜ୍ଞ ବିଜୟ ଠାକୁର ସିଂହ ଗତକାଲି ଜେନେଭାଠାରେ ଜାତିସଂଘର ମାନବାଧିକାର ମୁଖ୍ୟ ମାଇକେଲ୍ ବାଚେଲେଟ୍ଙ୍କୁ ଭେଟି ସୀମାପାର୍ ଆତଙ୍କବାଦର ଭୟାବହତାକୁ ନେଇ ଭାରତର ଉଦ୍ବେଗ ଉପସ୍ଥାପନ କରିଥିଲେ ଜନ୍ମୁ କାଶ୍ମୀରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ଭାରତ ନେଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ବାଚେଲଟ୍ଙ୍କୁ ଅବଗତ କରାଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ସହ ଏହି ବୈଠକରେ ବିଜୟ ଠାକୁର ସିଂ ପାକିସ୍ତାନ ପ୍ରାୟୋଜିତ ସୀମାପାର୍ ଆତଙ୍କବାଦର ବିପତ୍ତି ଉପରେ ଭାରତର ଉଦ୍ବେଗ ସମ୍ପର୍କରେ ଜଣାଇଥିଲେ ଭାରତୀୟ କୁଟନୀତିଜ୍ଞ ପାକିସ୍ତାନ ଆଡ଼କୁ ସ୍ୱଷ୍ଟ ଇଙ୍ଗିତ କରି କହିଛନ୍ତି ଯେଉଁମାନେ ଅନ୍ୟ ଦେଶରେ ସଂଖ୍ୟାଲଘୁମାନଙ୍କର ମାନବାଧକାର ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି ସେମାନେ ତାଙ୍କ ନିଜ ଦେଶରେ ସେମାନଙ୍କ ଉପରେ ଅତ୍ୟାଚାର ଚଳାଇ ଆସ୍କୁଛନ୍ତି କାତିସଂଘ ମାନବାଧିକାର ପରିଷଦର ବୈଠକରେ ଶ୍ରୀମତୀ ସିଂ କହିଥିଲେ ଜମ୍ମୁ କାଶ୍କୀର ସମ୍ପର୍କରେ ଭାରତଦ୍ୱାରା ନିଆଯାଇଥିବା ବୈଧାନିକ ପଦକ୍ଷେପ ଦେଶର ସାୟିଧାନିକ ବ୍ୟବସ୍ଥା ଅନୁଯାୟୀ ଗ୍ରହଣ କରାଯାଇଛି ସେ କହିଛନ୍ତି କୌଣସି ଦେଶ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ଦେଶର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ ଏବଂ ଭାରତ କୌଣସି ପରିସ୍ଥିତିରେ ମଧ୍ୟ ଏହା ହେବାକୁ ଦେବ ନାହିଁ

ତେବେ ଆମେରିକା ବ୍ରିଟେନ୍ ଏବଂ କର୍ମାନ୍ ପରେ ଭାରତ ହେଉଛି ଚତ୍ର୍ଥ ରାଷ୍ଟ୍ର ଯିଏକି ଏଭଳି ବୁଲେଟ୍ ପ୍ରଫ୍ କ୍ୟାକେଟ୍ ପ୍ରସ୍ତୁତ କରୁଛି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ୍ କହିଛନ୍ତି ଭାରତ ପକ୍ଷରୁ ନିର୍ମାଣ କରାଯାଇଥିବା ବୁଲେଟ୍ ପ୍ରୁଫ୍ କ୍ୟାକେଟ୍ର ମାନ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଶ୍ଡାର୍ନ ଅନୁଯାୟୀ ହେଉଛି ଏବଂ ଏହିସବୁ କ୍ୟାକେଟ୍ର ମାନ ମଧ୍ୟ ଅନ୍ତର୍ଜାତୀୟ ବୁଲେଟ୍ ପ୍ରଫ୍ ଜ୍ୟାକେଟ୍ଠାରୁ ଉଚ୍ଚମାନର ଅଟେ ତେବେ ଶ୍ରୀ ପାଶ୍ୱାନ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭ୍କର ମେକ୍ ଇନ୍ ଇଞ୍ଜିଆ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏହିସବୁ ଜ୍ୟାକେଟ୍କୁ ତିଆରି କରାଯାଉଛି

ବର୍ଷଠାରେ ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେଇ ସ୍ୱିଜରଲ୍ୟାଣ୍ଡ ସହିତ ଅଧିକ ମଜବୁତ୍ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି କହିଛନ୍ତି ଏହି ଦେଶ ଅଭିବନତାର ଉତ୍କର୍ଷ ହାସଲ କରିଛି ସେ କହିଛନ୍ତି ପ୍ୟାରିସ୍ ଚୁକ୍ତି ମୁତାବକ ଲକ୍ଷ୍ୟ ହାସଲ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ଓ ସମଗ୍ର ବିଶ୍ୱରେ ସୌରଶକ୍ତିକ୍ ପ୍ରୋହାହିତ କରିବା ଦିଗରେ ଆମ ଦେଶ ଅଗ୍ରଣୀ ଭୂମିକା ନେଇଛି

ରେଲ୍ୱେ ଫ୍ରାଇଟ୍ ଭାରତୀୟ ରେଳବାଇ ଅର୍ଥନୀତିରେ ସୁଧାର ପାଇଁ ମାଲ୍ଭଡ଼ା କ୍ଷେତ୍ରରେ କେତେକ ପଦକ୍ଷେପ ଘୋଷଣା କରିଛି

ସେହିପରି ମାଲ୍ ଲୋଡ଼ିଂ ପାଇଁ ନିଆଯାଉଥିବା ଅତିରିକ୍ତ ଭଡ଼ାକୁ ମଧ୍ୟ ଉଚ୍ଛେଦ କରାଯାଇଛି ଏହାଫଳରେ ସିମେଣ୍ଟ୍ ଷ୍ଟିଲ୍ ଖାଦ୍ୟଶସ୍ୟ ଓ ସାର ଆଦି ସାମଗ୍ରୀ ଲୋଡ଼ିଂକୁ ପ୍ରୋହାହିତ କରାଯାଇଛି

ସେହିପରି ଅଟୋମୋବାଇଲ୍ କ୍ଷେତ୍ରର ଲୋଡ଼ିଂ ପାଇଁ ଅଧିକ ସଂଖ୍ୟାର ମାଲ୍ ବଗି ଯୋଗାଇ ଦିଆଯିବାର ମଧ୍ୟ ଘୋଷଣା କରାଯାଇଛି ମହା ସିଏମ୍ ଫ୍ଲଡ୍ ବିଶ୍ୱବ୍ୟାଙ୍କ୍ ଓ ଏସିଆନ୍ ଡେଭଲ୍ପ୍ମେଣ୍ଟ ବ୍ୟାଙ୍କ୍ ସହାୟତାରେ ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଏକ ଦୀର୍ଘସ୍ଥାୟୀ ପ୍ରନର୍ବାସ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବୀସ୍ ଘୋଷଣା କରିଛନ୍ତି ଗତ ମାସରେ ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ବନ୍ୟାଦ୍ୱାରା ବ୍ୟାପକ ଷୟକ୍ଷତି ହୋଇଥିବାବେଳେ ସଙ୍ଗ୍ଲି ଓ କୋହ୍ଲାପୁର କିଲ୍ଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି

ବିଶ୍ୱବ୍ୟାଙ୍କ୍ ଓ ଏସିଆନ୍ ଡେଭ୍ଲପ୍ମେଣ୍ଟ ବ୍ୟାଙ୍କ୍ର ପ୍ରତିନିଧିମାନେ ସମ୍ପ୍ରତି ସଙ୍ଗ୍ଲି ଓ କୋହ୍ଲାପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି

ଇଣ୍ଡିଆ ଆଫ୍ରିକା କୋଅପରେସନ୍ ଭାରତ ଏବଂ ଆଫ୍ରିକା ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗ ଜଳବାୟୁ ପରିବର୍ତ୍ତନ ଯୋଗାଯୋଗ ଏବଂ ଆତଙ୍କବାଦ ସମସ୍ୟାର ମୁକାବିଲା ନିମନ୍ତେ ଏକ ଦୁଇଦିନିଆ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକରେ ସହମତି ପ୍ରକାଶ ପାଇଛି

ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିନିଧି ଆଫ୍ରିକୀୟ ପ୍ରତିନିଧିମାନଙ୍କ ସମେତ ଆଫ୍ରିକାର କୃଟନୈତିକ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ

ସିରିଲ୍ ତାଙ୍କର ପରବର୍ତ୍ତୀ ମ୍ୟାଚ୍ରେ ଚୀନ୍ର ଲି ଲାନ୍ ଷିଙ୍କୁ ଭେଟିବେ